କେରଳରେ ଉଦ୍ଧାର କାର୍ଯ୍ୟ କାରି

ପିଏମ୍ ବାୟୋଫ୍ରଏଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜୈବ ଇନ୍ଧନର ଲାଭ ଦେଶର ପ୍ରତ୍ୟେକ ଗ୍ରାମରେ ପହଞ୍ଚବା ଉଚିତ

ପ୍ରଧାନମନ୍ତ୍ରୀ କହିଛନ୍ତି ଜୈବ ଇନ୍ଧନକୁ ଲୋକପ୍ରିୟ କରାଇବା ଦିଗରେ ସମ୍ପୁକ୍ତ କର୍ତ୍ତ୍ୱପକ୍ଷମାନେ ଉଦ୍ୟମ କରିବା ଆବଶ୍ୟକ

ସେ କହିଛନ୍ତି ଏହାଦ୍ୱାରା ଦେଢ଼ଲକ୍ଷ ଲୋକ ନିଯୁକ୍ତି ପାଇବେ ଜୈବ ଇନ୍ଧନର ବ୍ୟବହାର କୃଷକମାନଙ୍କ ଜୀବନରେ ବିପ୍ଲବାତ୍ମକ ପରିବର୍ତ୍ତନ ଆଣିପାରିବ ଏଥ୍ନଲ୍ର ବ୍ୟବହାର ମଧ୍ୟ ବହ୍ର ପରିମାଣର ଅର୍ଥ ସଞ୍ଚୟ କରିପାରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଜୈବ ଇନ୍ଧନ ପରିବେଶ ଓ ଅର୍ଥନୈଅତିକ ବିକାଶ ମଧ୍ୟରେ ସେତୁର ଭୂମିକା ନେବ

ଏହା କୃଷକମାନଙ୍କୁ ସହାୟତା ପହଞ୍ଚାଇବା ସହ ଭାରତପାଇଁ ବହୁ ପରିମାଣର ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ କରିପାରିଛି ଶ୍ରୀ ମୋଦି କହିଛନ୍ତି କୃଷିଜାତ ପଦାର୍ଥ ବର୍ଜ୍ୟବସ୍ତୁକୁ ଏଥ୍ନଲ୍ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ସିଏନ୍ଜି ଆମଦାନୀ ଉପରୁ ନିର୍ଭରଶୀଳତା କମ୍ କରିବାକୁ ପ୍ରଚେଷ୍ଟା କରୁଛନ୍ତି ଗ୍ରାମଗୁଡ଼ିକରେ ସିଏନ୍ଜି ଯାନ ବ୍ୟବହାରକୁ ସରକାର ପ୍ରୋହାହନ ଦେବେ ସେ କହିଛନ୍ତି କୃଷି ବର୍ଜ୍ୟବସ୍ତୁରୁ ଜେବ ସିଏନ୍ଜି ଉତ୍ପାଦନପାଇଁ ସରକାର ମଧ୍ୟ କାର୍ଯ୍ୟ କର୍ଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ପରିବେଶ ୱେବ୍ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି ଏହି ପୋର୍ଟାଲ୍ ପରିବେଶ ବନ୍ୟଜନ୍ତୁ ଜଙ୍ଗଲ ଓ ଉପକୂଳ ଅଞ୍ଚଳ ନିୟନ୍ତ୍ରଣ ଜୋନ୍ ପାଇଁ ଅନୁମତି ପ୍ରଦାନର ମାଧ୍ୟମ ହେବ

ଏହି ଅବସରରେ ଉଦ୍ବୋଧନ ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସରକାର ଜୈବ ଇନ୍ଧନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ପ୍ରେସିଡେଣ୍ଟ ଓଡ୍ରପ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଉତ୍ତର ପ୍ରଦେଶର ବିକାଶ ବିନା ଭାରତର ବିକାଶ ସମ୍ଭବ ବୋଲି ଚିନ୍ତା କରିହେବ ନାହିଁ ଆଜି ଲକ୍ଷ୍ରୌଠାରେ ଏକ ଜିଲ୍ଲା ଏକ ସାମଗ୍ରୀ ସମ୍ମିଳନୀର ଉଦ୍ଘାଟନ ଅବସରରେ ସେ କହିଛନ୍ତି ଯେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକୁ ବିକାଶ କରିବା ପାଇଁ ଏହାର ଲକ୍ଷ୍ୟ ରହିଛି ଏକ ଟ୍ରିଲିୟନ ଡଲାର ପହଞ୍ଚାଇବା ଲାଗି ଅର୍ଥନୀତିରେ ରାଜ୍ୟର ପର୍ଯ୍ୟାପ୍ତ କ୍ଷମତା ରହିଛି ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ସେ କହିଛନ୍ତି ଯେ 'ଏକ ଜିଲ୍ଲା ଏକ ସାମଗ୍ରୀ' କାର୍ଯ୍ୟକ୍ରମ କିଲ୍ଲାସ୍ତରରେ ହସ୍ତଶିଳ୍ପ ଓ ସାମ୍ରଗୀ ବ୍ୟବସାୟକୁ ପ୍ରୋହାହିତ କରିବା ସହିତ ଯୁବକମାନଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିବ ଏହାଦ୍ୱାରା ଅର୍ଥନୈତିକ କ୍ଷେତ୍ର ମଧ୍ୟ ସୁଦୂତ ହୋଇପାରିବ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜଶାଇ ଶାହାରନପୁରର ନିପୁଣ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଶ୍ରୀମଦ୍ ଭାଗବତ ଗୀତା ପ୍ରଦାନ କରିଥିଲେ

ଏହି ଯୁଦ୍ଧ ବିମାନ କିଣାରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାର ଯାଞ୍ଚ କରିବାକୁ ଏକ ମିଳିତ ସଂସଦୀୟ କମିଟି ଗଠନ କରିବାକୁ ସେମାନେ ଦାବି କରିଥିଲେ ପ୍ରଶ୍ନକାଳରେ ବିରୋଧୀ ଦଳ ନେତା ଗୁଲମନବୀ ଆଜାଦ ଏହି ପ୍ରସଙ୍ଗ ଉପରେ ଅଞ୍ଚ ସମୟ ପାଇଁ ଆଲୋଚନା କରାଯିବାକୁ ଅନୁମତି ଲୋଡିଥିଲେ

ଆରଏସ୍ ପ୍ରାଇଭେଟ ରିକୋଲୁସନ୍ ଦେଶର ଅନୁସ୍ଚିତ ଜାତି ଓ ଜନଜାତିର ଏବଂ ଦୁର୍ବଳ ବର୍ଗର କଲ୍ୟାଣ ନିମନ୍ତେ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାଓ୍ୱାର ଚାନ୍ଦ ଗେହେଲଟ ଆକି ରାଜ୍ୟସଭାରେ କହିଛନ୍ତି ଦେଶରେ ଏକକ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଲାଗି ଜଣେ ସଦସ୍ୟଙ୍କ ପ୍ରସ୍ତାବ ଉପରେ ଉତ୍ତର ଦେଇ ସେ ଏହା କହିଛନ୍ତି ଶ୍ରୀ ଗେହଲ୍ଟ କହିଛନ୍ତି ଯେ ଅନୁସ୍ଚିତ କାତି ଜନକାତି ତାଲିକାରେ ଉପକାତି ଗୁଡିକ ସାମିଲ କରିବା ଏବଂ ବାଦ୍ ଦେବା ନେଇ ସରକାର ତତ୍ ସଂକ୍ରାନ୍ତୀୟ ନିୟମାବଳୀ ଓ ଧାରାକୁ ଅନୁସରଣ କରିବେ

ସମାଜବାଦୀ ପାର୍ଟିର ସଦସ୍ୟ ବିଶ୍ୱମ୍ଘର ପ୍ରସାଦ ନିସାଦ୍ ଏ ସଂକ୍ରାନ୍ତ ପ୍ରସ୍ତାବ ଆଗତ କରି କହିଛନ୍ତି ଏକକ ସଂରକ୍ଷଣ ବ୍ୟବସ୍ଥା ନ ଥିବା ଯୋଗୁଁ ଅନୁସୂଚିତ କାତି ଓ ଜନକାତି ଏବଂ ଅଣସ୍ୱୀକୃତ କାତିର ବ୍ୟକ୍ତିମାନେ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚତ ହେଉଛନ୍ତି

ବାଚସ୍କତି ସୁମିତ୍ରା ମହାଜନ ମୌସୁମୀ ଅଧିବେଶନକୁ ଫଳପ୍ରଦ ଓ ସନ୍ତୋଷଜନକ ବୋଲି କହିଛନ୍ତି

ଟ୍ରିପଲ୍ ତଲାକ୍ ମୁସଲମାନ ମହିଳାମାନଙ୍କୁ ସାମାଜିକ ନ୍ୟାୟ ଆଇନ୍ ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ତିନିବାର ତଲାକ୍ ବିଲ୍ ସଂକ୍ରାନ୍ତରେ ଆଲୋଚନାକ୍ ଘ୍ରଞ୍ଚାଇ ଦେବାକ୍ ଆଜି ରାଜ୍ୟସଭାରେ ନିଷ୍ପତ୍ତି ହୋଇଛି ଆଜି ରାଜ୍ୟ ସଭାରେ ମଧ୍ୟାହ ବିରତି ପରେ ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ଏମ୍ ଭେଙ୍କୟାନାଇଡ଼ୁ ଘୋଷଣା କରିଥିଲେ ଯେ ବିଭିନ୍ନ ରାଜନୈତିକ ଦଳଗୁଡିକର ତିନିବାର ତଲାକ୍ ବିଲ୍ ସଂକ୍ରାନ୍ତରେ ଭିନ୍ନ ମତ ଥିବାରୁ ଏହା ଆଲୋଚନାକୁ ଘୁଞ୍ଚାଇ ଦିଆଯାଇଛି ଏହି ବିଲ୍ ଉପରେ ଆଜି ସନ୍ଧ୍ୟାରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ୱାରା ଆଲୋଚନା କରିବାକୁ ନିଆଯାଇଥିବା ନିଷ୍ପଭି ବିରୋଧରେ ତୃଣମୂଳ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ ସହିତ କକ୍ଷତ୍ୟାଗ କରାଯାଇଥିଲା

ଦୁଇ ନେତା ପ୍ରତିନିଧିଷରୀୟ ଆଲୋଚନା ମାଧ୍ୟମରେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ଆଲୋଚନାକାଳରେ ବାଣିଜ୍ୟ ପୁଞ୍ଜିବିନିଯୋଗ ଆର୍ଥକ ଏବଂ ଶୁଳ୍କ ପ୍ରସଙ୍ଗ ଧନ୍ଦାମଳକ ଶିକ୍ଷା ପ୍ରଶିକ୍ଷଣ ପର୍ଯ୍ୟଟନ ଆଦି ବିଷୟ ସ୍ଥାନ ପାଇଛି

ସମଗ୍ର ରାଜ୍ୟରେ ବନ୍ୟା ଓ ଭ୍ରସ୍କଳନ ଯୋଗୁଁ ବ୍ୟାପକ କ୍ଷତି ଘଟିଛି ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଗୁଡ଼ିକରେ କଡ଼ା ସତର୍କତା କାରି କରାଯାଇଛି

ନଦୀତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସାବଧାନ ରହିବା ଓ ନିରାପଦ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି ଅନେକ ସଡ଼କ ଜଳମଗ୍ନ ହେବା ଓ ବନ୍ୟାଜଳରେ ଧୋଇଯିବାରୁ ସଡ଼କ ପରିବହନ ଘୋର ବାଧାପ୍ରାପ୍ତ ହୋଇଛି

ଜାତୀୟ ଦୁର୍ବିପାକ ସହାୟତା ବାହିନୀ ଓ ସେନାବାହିନୀ ଯବାନମାନେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି

ଆସାମ୍ ଏନ୍ଆର୍ସି ଆସାମ ଜାତୀୟ ନାଗରିକ ପଞ୍ଜିକାରୁ ବାଦ୍ ପଡ଼ିଥିବା ଲୋକମାନଙ୍କପାଇଁ ସଂଶୋଧନ ଫର୍ମ ଆଜିଠାରୁ ଏନ୍ଆର୍ସି ସେବାକେନ୍ଦ୍ରଗୁଡ଼ିକରେ ଉପଲନ୍ଧ ହୋଇଛି

ସରକାରୀ ସ୍ଚତ୍ରରେ କୁହାଯାଇଛି ଯେଉଁ ଲୋକମାନଙ୍କର ନାମ ଏନ୍ଆର୍ସି ଚିଠାରେ ନାହିଁ ସେମାନେ ସେମାନଙ୍କର ଯୋଗ୍ୟତା ସାବ୍ୟସ୍ତ କରିବାପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇବେ କେବଳ ସେବାକେନ୍ଦ୍ରଗୁଡ଼ିକରେ ଫର୍ମ ଦାଖଲ କରାଯାଇପାରିବ କିନ୍ତୁ ସଂଶୋଧନ ଅନ୍ଲାଇନ୍ କରିହେବ ସମସ୍ତ ଆପତ୍ତି ଅଭିଯୋଗର ସମାଧାନ ପରେ ଚୂଡ଼ାନ୍ତ ଏନ୍ଆର୍ସି ପ୍ରକାଶ ପାଇବ ଭିଏତନାମ୍ ଓପନ ଭିଏତନାମ ଓପନ ବ୍ୟାଡମିଣ୍ଟନ ପୁରୁଷ ବିଭାଗ ସିଙ୍ଗଲ୍ୱ ସେମିଫାଇନାଲରେ ଭାରତର ଅଜୟ କୟରାମ ପହଞ୍ଚ ଛନ୍ତି

ଭାରତର ମହିଳା ପ୍ରତିଯୋଗୀ ରତ୍ପପର୍ଣ୍ଣା ଦାସ ତାଙ୍କର ଥାଇଲାଣ୍ଡ ପ୍ରତିପକ୍ଷଙ୍କଠାରୁ ହାରିଯାଇଥିଲେ

ଏ ସଂକ୍ରାନ୍ତରେ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ନରୀନ୍ଦର ବାତ୍ରା ଏହି ଘୋଷଣା କରିଛନ୍ତି

କାର ର୍ଯାଲି ବରିଷ୍ଣ ବାୟୁ ସେନା ଅଧିକାରୀ ଏୟାର ମାର୍ଶାଲ ଏନଜେଏସ ଧିଲନ୍ ଆକି ନୂଆଦିଲ୍ଲୀରୁ ଜାମ୍ମୁ କାଶ୍ମୀରରର ଥୋଇସେ ମନାଲି ଲେହ ଦେଇ ଯାତ୍ରା କରିବାକୁ ଥିବା ଦୁଇ ଚକିଆ ଯାନ ଓ କାର ର୍ୟାଲିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ପ୍ରୋହାହନ କରିବା ଏହି ର୍ୟାଲିର ଲକ୍ଷ୍ୟ ରହିଛି